ପ୍ରଧାନମନ୍ତୀ ନରେନ୍ଦ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷିତ ହେବାକୁ ଥିବା ଏହି ବୈଠକରେ ପାଞ୍ଚଟି ପ୍ରସଙ୍ଙ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ସେଗୁଡ଼ିକ ମଧ୍ଘରେ ବର୍ଷା ଜଳ ସଂରକ୍ଷଶ ମରୁଡ଼ି ଓ ରିଲିଫ୍ କୃଷି କ୍ଷେତ୍ରରେ ଡାଞାଗତ ପରିବର୍ଭନ କୃଷି ବଜାରର ସ୍ଥିତି ଏବଂ ମାଓ ଉପଦ୍ରୁତ ଅଞ୍ଞଳରେ ସୁରକ୍ଷା ପ୍ରସଙ୍ଙ ଆଦି ଅନ୍ତର୍ଭୁକ୍ତ ନୀତି ଆୟୋଗର ଏହା ହେବ ପଞ୍ଚମ ବୈଠକ

କୋଲକାତାରେ ଜଣେ ରୋଗୀର ମୃତ୍ୟୁ ପରେ ଡାକ୍ତରଙ୍କୁ ତାଙ୍କର ସଂପର୍କୀୟମାନେ ଆକ୍ରମଣ କରିବା ଘଟଣାରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଆକି ଓଡ଼ିଶାର ଡାକ୍ତରମାନେ ଏଥିରେ ସାମିଲ ହୋଇଛନ୍ତି

ସେଠାରେ ଜରୁରୀକାଳୀନ ସେବା ଚାଲୁରହିଥିଲେ ମଧ୍ୟ ବାହ୍ୟ ରୋଗୀଙ୍କ ପାଇଁ ଚିକିହା ବ୍ୟବସ୍କା ବାଧାପ୍ରାପ୍ତ ହୋଇଛି ଗତକାଲି ଉଭୟ କଟକ ବଡ଼ମେଡ଼ିକାଲ ଏବଂ ବୂର୍ଲା ଭୀମ୍ସାର ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ

ଗଗନଯାନ ଅଭିଯାନର ଏହା ଏକ ପରିବର୍ବ୍ଧିତ ପ୍ରକ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ ଇସ୍ରୋର ମୁଖ୍ୟ କେ ଶିବନ ଗତକାଲି ସ୍ଚନା ଦେଇଛନ୍ତି

କେନ୍ଦ ଶ୍ରମ ଏବଂ ନିୟୋଜନ ମନ୍ତଶାଳୟ ପକ୍ଷରୁ ଏହି ନିଷ୍ବଉି ନିଆଯାଇଛି

ଏହାଦ୍ୱାରା ଉଭୟ କର୍ମଚାରୀ ଏବଂ ସେମାନଙ୍କର ନିଯୁକ୍ତି ଦାତା ଉପକୃତ ହେବେ

ରଜ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଆଜି ଗାଁର୍ ସହର ସବୁଆ ରଜ ପାଳନ କରାଯାଉଛି

ଏହି ରଜପର୍ବ ସମୟରେ ଧରିତ୍ରୀମାତାକୁ କୌଣସି କଷ ଦିଆଯାଏ ନାହିଁ କୃଷକମାନେ ବସ୍ୱମତୀ ପ୍ ଜା ସହ ଚାଷକାମର୍ ଏହି ତିନିଦିନ ବିରତି ନେଇଥାନ୍ତି

ଓଡ଼ିଶାରେ ମଧ୍ୟ ମୌସୁମୀବାୟୁ ପ୍ରଭାବ ବଳମ୍ୟରେ ଦେଖାଦେବ

ଘଟିବ ବୋଲି ଜଣାପଡ଼ିଛି

ଆକି ଭୁବନେଶ୍ୱରରେ ଏଫ୍ଆଇଏଚ୍ ପୁରୁଷ ହକି ପ୍ରତିଯୋଗିତାରେ ଦୁଇଟି ସେମିଫାଇନାଲ୍ ଅନୁଷିତ ହେବ